ରାଜ୍ୟ ବିଧାନସଭା ନିର୍ବାଚନରେ ପ୍ରଥମ ଥର ପାଇଁ ଇଭିଏମ୍ ସହ ଭିଭିପିଏଟି ମେସିନ ବ୍ୟବହାର କରାଯାଇଛି

ଛତିଶଗଡ ମଧ୍ୟପ୍ରଦେଶ ଓ ମିଜୋରାମ ସହିତ ଆସନ୍ତା ମଙ୍ଗଳବାରଦିନ ଏହି ଦୁଇଟି ଯାକ ରାଜ୍ୟର ଭୋଟଗଣତି ହେବ ବିଜେପି ଇସିଆଇ ତେଲଙ୍ଗନା ଓ ରାଜସ୍ଥାନ ବିଧାନସଭା ନିର୍ବାଚନରେ ଭୋଟଦାତାମାନଙ୍କୁ ପ୍ରଭାବିତ କରିବା ପାଇଁ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ଟଙ୍କା ଦେଇ ଖବର ଛାପିବା ପନ୍ଥା ଅବଲମ୍ଭନ କରିଥିବା ବିଜେପି ଆଜି ନିର୍ବାଚନ କମିଶନଙ୍କ ଆଗରେ ଅଭିଯୋଗ କରିଛି ବିଜେପିର ବରିଷ୍ଣ ନେତା ଜେପି ନାଡ୍ଯା ଓ ମୁକ୍ତାର ଆବାସ ନକ୍ଭିଙ୍କ ସମେତ ପାର୍ଟିରେ ଏକ ପ୍ରତିନିଧିଦଳ ଆଜି ନୂଆଦିଲ୍ଲୀରେ ନିର୍ବାଚନ କମିଶନଙ୍କ ସାକ୍ଷାତ କରି ଶ୍ରୀ ଗାନ୍ଧୀଙ୍କ ବିରୋଧରେ କାର୍ଯ୍ୟାନ୍ରଷାନ ଗ୍ରହଣ କରିବା ପାଇଁ ଦାବି କରିଛନ୍ତି

ଏହା ନିର୍ବାଚନ ଆଚରଣ ବିଧ୍ୟ ଲଘଂନ କରିଛି ଏବଂ ଏହା ଅବାଧ ନିରପେକ୍ଷ ଭୋଟ ଗ୍ରହଣକ୍ ପ୍ରଭାବିତ କରିବାକ୍ ଉଦ୍ୟମ ବୋଲି ଶ୍ରୀ ନକ୍ଭି ଅଭିଯୋଗ କରିଛନ୍ତି ରାଜସ୍ଥାନର କେତେକ ଅଞ୍ଚଳରେ ଭୋଟ ଗ୍ରହଣ କେନ୍ଦ୍ର ଜବରଦଖଲ ହୋଇଥିବା ବିଜେପି ଅଭିଯୋଗ କରିଛି ଏବଂ ସେହି ଭୋଟଗ୍ରହଣ କେନ୍ଦ୍ର ଗୁଡିକରେ ସାନି ଭୋଟଗ୍ରହଣ ପାଇଁ ଦାବି କରାଯାଇଛି

ଅର୍ଥନୈତିକ ଅପରାଧୀ ପଳାତକମାନଙ୍କ ବିଶ୍ୱରେ କୌଣସି ସ୍ଥାନରେ ଯେପରି ଆଶ୍ରୟ ଦିଆ ନ ଯିବ ତାହାକୁ ନିର୍ଣ୍ଣିତ କରିବା ପାଇଁ ଭାରତ ଅର୍ନ୍ତଜାତୀୟ ସମୁଦାୟ ଆଗରେ କେତେକ ପ୍ରସ୍ତାବ ରଖିଛି ନୂଆଦିଲ୍ଲୀରେ ଦୈନିକ ଜାଗରଣ ଗଶମାଧ୍ୟମ ଗ୍ରପ ପକ୍ଷରୁ ଆୟୋଜିତ ଜାଗରଣ ଫୋରମ୍ରେ ଉଦ୍ବୋଧନ ଦେଲାବେଳେ ଶ୍ରୀ ମୋଦୀ ଏହା କହିଛନ୍ତି

ଏସ୍ସି ଅରୁଣ ଜେଟଲୀ ରିଜର୍ଭ ବ୍ୟାଙ୍କର ପୁଞ୍ଜି ସଂରକ୍ଷଣ ସମ୍ପର୍କୀତ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କ ବିରୁଦ୍ଧରେ ଆଗତ ଜନସ୍ୱାର୍ଥ ସମ୍ଭଳିତ ଆବେଦନକୁ ସୁପ୍ରିମକୋର୍ଟ ଆଜି ଖାରଜ କରିଦେଇଛନ୍ତି

ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ ଏବଂ ବିଚାରପତି ଏସକେ କୌରଙ୍କ ଖଣ୍ଡପୀଠ କହିଚ୍ଚନ୍ତି ଏହି ମାମଲାକୁ ଗହଣ କରିବାକୁ କୌଣସି ଯଥାର୍ଥତା ନାହିଁ

ସିଇଏ ଆପୋଏଣ୍ଟମେଣ୍ଟ ଡଃ କ୍ରିଷ୍ଣାମୂର୍ତ୍ତି ସୁବ୍ରମଣ୍ୟମ ଦେଶର ନୂତନ ମୁଖ୍ୟ ଅର୍ଥନେତିକ ପରାମର୍ଶଦାତା ଭାବେ ଆଜି ନିଯୁକ୍ତ ହୋଇଛନ୍ତି ଡଃ ସ୍ତବ୍ମଣ୍ୟମ୍ଙ୍କର କାର୍ଯ୍ୟକାଳ ତିନିବର୍ଷ ରହିଛି କ୍ୟାବିନେଟ୍ର ନିଯୁକ୍ତି ସମିତି ତାଙ୍କ ନାମ ଘୋଷଣା କରିଛନ୍ତି

ଭିପି ଏମ୍ବ ଉପରାଷ୍ଟ୍ରପତି ଏମ ଭେଙ୍କୟା ନାଇଡୁ ଲୋକମାନଙ୍କୁ ଶସ୍ତାରେ ଉଚ୍ଚମାନର ଚିକିତ୍ସା ଯୋଗାଇବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଛନ୍ତି ନୂଆଦିଲ୍ଲୀରେ ଅଖିଳ ଭାରତ ଭେଷଜ ବିଜ୍ଞାନ ପ୍ରତିଷ୍ଠାନ ଏମ୍ସର ସମାବର୍ତ୍ତନ ଉହବରେ ଯୋଗଦେଲାବେଳେ ସହରାଞ୍ଚଳ ଓ ଗ୍ରାମାଞ୍ଚଳ ମଧ୍ୟରେ ଚିକିତ୍ସା ସ୍ୱବିଧା ତାରତମ୍ୟ ବୃଦ୍ଧି ପାଉଛି ଏବଂ ଅତ୍ୟାଧ୍ରନିକ ଚିକିତ୍ସା ଯୋଗାଇ ଦେଇ ଏହି ତାରତମ୍ୟକୁ ଦୂର କରାଯିବା ଉଚିତ ସେ କହିଛନ୍ତି ଚିକିହା କ୍ଷେତ୍ରରେ ସଦ୍ୟତମ ବିକାଶ ସହ ତାଳଦେଇ ଭେଷଜ ଶିକ୍ଷା ପାଠ୍ୟକ୍ରମରେ ନିରନ୍ତର ଉନ୍ନତି ଆଶିବାକ୍ ପଡିବ ଉପରାଷ୍ଟପତି କହିଛନ୍ତି ଏମ୍ସ୍ରେ ପ୍ରବର୍ତ୍ତନ କରାଯାଉଥିବା ପାଠ୍ୟକ୍ରମକୁ ଏମ୍ସ୍ ଭଳି ଅନ୍ୟ ପ୍ରତିଷ୍ଠାନ ଓ ଭେଷଜ ମହାବିଦ୍ୟାଳୟଗୁଡିକରେ ପ୍ରବର୍ତ୍ତନ କରାଯିବା ଉଚିତ ସରକାରଙ୍କ ଆୟୁଷ୍ମାନ ଭାରତ ଯୋଜନାକୁ ପ୍ରଶଂସା କରି ଶ୍ରୀ ନାଇଡୁ କହିଛନ୍ତି ଗରିବ ଲୋକମାନଙ୍କୁ ଚିକିହା ଯୋଗାଇବାର ଯଥେଷ୍ଟ ମାତ୍ରାରେ ସହାୟକ ହେବ ନୋବେଲ କେମିଷ୍ଟ୍ରୀ ଚଳିତବର୍ଷ ପାଇଁ ରସାୟନ ବିଜ୍ଞାନରେ ନୋବୋଲ ପୁରସ୍କାର ବିଜେତାମାନେ କହିଛନ୍ତି ଅନ୍ତବଂଶିକ ପ୍ରକ୍ୟାକୃତ ଖାଦ୍ୟ ସାମଗୀ ଓ ସେହିଭଳି ପଦାର୍ଥଗୁଡିକ ସଂକ୍ରାନ୍ତରେ ଅତ୍ୟଧିକ ଉଦ୍ବେଗ ପ୍ରକାଶ ଦ୍ୱାରା ଏହି କ୍ଷେତ୍ରରେ ଉପକାରଗୁଡିକ ଲୋକମାନଙ୍କୁ ମିଳିପାରିବ ନାହିଁ ଆସନ୍ତା ସୋମବାର ଦିନ ଏହି ପୁରସ୍କାର ପ୍ରଦାନ ପୂର୍ବରୁ ଆମେରିକାର ଫ୍ରାନ୍ସେସ୍ ଆରନୋଲ୍ଡ ଓ ବ୍ରିଟେନର ଗ୍ରିଗୋରୀ ୱିଷ୍କର ଏହା କହିଛନ୍ତି ୟୁଏନ ଇକ୍ଷରନ୍ୟାସନାଲ ଟୁରିକିମ୍ ଅର୍ନ୍ତଜାତୀୟ ସନ୍ତାସବାଦୀକୁ ଦମନ କରିବା ଶାନ୍ତି ନିରାପତ୍ତା ମାନବିକ ଅଧିକାର ଓ ନିରନ୍ତର ବିକାଶ ପାଇଁ ସମ୍ମିଳିତ ଉଦ୍ୟମ ସକାଶେ ଜାତିସଂଘ ମହାସଚିବ ଆଣ୍ଟ୍ରୋନିଓ ଗୁଟେରସ୍ ଏକ ନୂଆ ତାଞ୍ଚା ଶୁଭାରୟ କରିଛନ୍ତି ଏହାକୁ ଜାତିସଂଘର ବିଶ୍ୱ ସନ୍ତାସବାଦ ଦମନ ପାଇଁ ସମ୍ମିଳିତ ଓ ଯୋଜନାବଦ୍ଧ ରାଜିନାମା ବୋଲି କୁହାଯାଉଛି

ଲୋକ ସଭା ବାଚସ୍କତି ସୁମିତ୍ରା ମହାଜନ ମୁଖ୍ୟ ଅତିଥିଭାବେ ଯୋଗଦେଇଥିଲେ ଏହି ପ୍ରତିଷ୍ଠାନ ପକ୍ଷରୁ ବର୍ତ୍ତମାନ ସଂସ୍କୃତ ମରାଠୀ ମଲାୟଲୀ ଭାଷାରେ ସ୍ନାତକୋତ୍ତର ଡିପ୍ଲୋମ ଶିକ୍ଷା ଦିଆଯାଉଛି ଏହି ସଂସ୍ଥାରୁ ଚଳିତବର୍ଷ ବହୁ ସଂଖ୍ୟକ ଛାତ୍ରଛାତ୍ରୀ ସ୍କାତକ ଡିଗ୍ରୀ ହାସଲ କରିଛନ୍ତି ଶ୍ରୀ ମହାଜନ ଉଦ୍ବୋଧନ ଦେଲାବେଳେ କହିଛନ୍ତି ସମ୍ବାଦ ସଂଗ୍ରହ ସମୟରେ ଅତ୍ୟନ୍ତ ଯତ୍ନଶୀଳ ଓ ଦାୟିତ୍ୱବାନ ହେବାର ଆବଶ୍ୟକତା ରହିଛି ସାର୍ବଜନୀନ ହିତକୁ ଦୃଷ୍ଟିରେ ରଖି ସମ୍ଘେଦନଶୀଳ ସମ୍ଭାଦଗୁଡିକୁ ଠାରୁ ଗଣମାଧ୍ୟମ ଦୂରେଇ ରହିବା ଉଚିତ ଗଣତନ୍ତ୍ରର ବିକାଶ ପାଇଁ ଗଣମାଧ୍ୟମ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିବା ଶ୍ରୀମତୀ ମହାଜନ ଦର୍ଶାଇଛନ୍ତି ଆଞ୍ଚଳିକ ଭାଷାଗୁଡିକ ପ୍ରତି ମହତ୍ୱ ପ୍ରଦାନ କରି ଶ୍ରୀମତୀ ମହାଜନ କହିଛନ୍ତି ଭାରତ ଭଳି ବିବିଧତାଭରା ଦେଶରେ ଆଞ୍ଚଳିକ ଭାଷାର ବିକାଶ ବିନା ଉତ୍ତମ ଯୋଗାଯୋଗ ସମ୍ଭବ ହୋଇପାରିବ ନାହିଁ

ଆୟାରଲାଣ୍ଡ ଓ ଇଂଲଣ୍ଡ ମଧ୍ୟରେ ଦ୍ୱିତୀୟ ମ୍ୟାଚ ଚାଲିଛି